ଆକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର୍ କଲ୍ଗାଓଁ ଓ ସକୁଲିରେ ଆୟୋଜିତ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ

ହରିୟାଣାରେ ନିର୍ବାଚନ ପ୍ରଚାର କୋର୍ଦାର୍ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ ଫରିଦାବାଦ୍ର ବଲ୍ଲଭଗଡ଼ଠାରେ ସେ ବିକେପିର ପ୍ରଥମ ନିର୍ବାଚନ ସଭାରେ ଯୋଗଦେବେ ସେହିଭଳି କଂଗ୍ରେସ ନେତା ରାହୁଲ୍ ଗାନ୍ଧି ଆସନ୍ତାକାଲି ମଧ୍ୟ ନୁହୁଠାରେ ଦଳ ପାଇଁ ପ୍ରଚାର କରିବେ ହରିୟାଣାର ଶାସକ ଦଳ ବିଜେପି ଆଜି ଚଣ୍ଡୀଗଡ଼ଠାରେ ଏହାର ନିର୍ବାଚନ ଇସ୍ତାହାର 'ଚୁନାବ୍ ସଙ୍କଳ୍ପ ପତ୍ର' ପ୍ରକାଶ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଜଲଗାଓଁ ଓ ଶାକୁଲିଠାରେ ନିର୍ବାଚନ ପ୍ରଚାର କରିବେ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଆଉ ଏକ ସୁଯୋଗଦେବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିବେ ଏକ ଟ୍ୱିଟ୍ ମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଦେବେନ୍ଦ୍ର ଫଡନାବିସ୍ଙ୍କ ବିକାଶମୂଳକ କାର୍ଯ୍ୟ ଆଧାରରେ ଏନ୍ଡିଏ ପୁଣି ଥରେ ଲୋକଙ୍କ ନିକଟକୁ ଯାଉଛି ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହା ରାଜ୍ୟର କେତେକ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ମୁମ୍ଭାଇର ଧାରାଭିଠାରେ ଏକ ର୍ୟାଲିରେ ଯୋଗଦେବେ

ବିଜେପି ମାନିଫେଷ୍ଟୋ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ତାହାର ନିର୍ବାଚନ ଇସ୍ତାହାର ଚଣ୍ଡୀଗଡ଼ଠାରେ ଉନ୍କୋଚନ କରିଛି

ବିକେପିର କାର୍ଯ୍ୟକାରୀ ସଭାପତି କ୍ଷେପି ନଡ଼ୁ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର୍ ଦଳର ହରିୟାଣା ପ୍ରଭାରୀ ନରେନ୍ଦ୍ର ସିଂହ ତୋମର୍ ଅନିଲ୍ ଜୈନ୍ କେନ୍ଦ୍ରମନ୍ତ୍ରୀ ରତନଲାଲ୍ କଟାରିଆ ହରିୟାଣା ବିକେପି ସଭାପତି ସୁଭାସ ବରଳା ଏବଂ ହରିୟାଣା ମନ୍ତ୍ରୀ ଓମ୍ପ୍ରକାଶ ଧନ୍ଖର୍ ଏବଂ ଅନିଲ୍ ବିଜ୍ ପ୍ରମୁଖ ମିଳିତ ଭାବେ ଏହି ସଙ୍କଚ୍ଚ ପତ୍ରକୁ ଉନ୍କୋଚନ କରିଥିଲେ ପରେ ସଙ୍କକ୍ସ ପତ୍ର ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଶ୍ରୀ ଧନ୍ଖର କହିଛନ୍ତି ସମାଜର ସବୁ ବର୍ଗର ପ୍ରତିନିଧିଙ୍କ ସହ ପରାମର୍ଶକ୍ରମେ ଏହା ପ୍ରସ୍ତୁତ କରାଯାଇଛି ଏହା ରାମରାଜ୍ୟ ପ୍ରତିଷ୍ଠା କରିବା ସହ ଲୋକଙ୍କୁ ସୁଶାସନ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି

ବିଭିନ୍ନ ରାଜ୍ୟର ଲୋକମାନଙ୍କ ମଧ୍ୟରେ ସିଧାସଳଖ ଭାବବିନିମୟ ମାଧ୍ୟମରେ ପରସ୍କରର ସଂସ୍କୃତି ସଂପର୍କରେ ଅବଗତ ହେବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ମାଧ୍ୟମରେ ଏ ସଂପର୍କରେ କୁହାଯାଇଛି ଯେ ମାମଲାପୁରମ୍ରୁ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ଚିନ୍ତାଧାରା ଏକ୍ ଭାରତ ଶ୍ରେଷ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ବିବିଧତା ଏବଂ କାତୀୟ ଏକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି

ଏହା ଅନୁଯାୟୀ ପ୍ରତିବର୍ଷ ପ୍ରତ୍ୟେକ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ୟ ଏକ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ସହିତ ଯୋଡ଼ାଯାଇଥାଏ ଫଳରେ ସଂପୂକ୍ତ ରାଜ୍ୟର ଲୋକମାନଙ୍କ ମଧ୍ୟରେ ପରସ୍କରର ସଂସ୍କୃତି ସଂପର୍କରେ ଆଦାନପ୍ରଦାନ ହୋଇଥାଏ ଭିପି ସେରା ଲିଓନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କର ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଅବସରରେ ସେରା ଲିଓନ୍ର ଫ୍ରି ଟାଉନ୍ରେ ପହଞ୍ଚଛନ୍ତି ସେ ଦେଶର ଉପରାଷ୍ଟ୍ରପତି ଡକ୍ଟର ମହମ୍ମଦ କ୍କୁଲ୍ବେ ଜାଲୋ ଏବଂ ସେଠାରେ ଥିବା ଭାରତର ଉଚ୍ଚାୟୁକ୍ତ ବିରେନ୍ଦର୍ ସିଂ ଯାଦବ ଶ୍ରୀ ନାଇଡୁଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ସେରା ଲିଓନ୍ର ବୈଦେଶିକ ତଥା ଆନ୍ତର୍ଜାତିକ ସହଯୋଗ ମନ୍ତ୍ରୀ ନବିଲା ଫରିଦା ଉପରାଷ୍ଟ୍ରପତି ଶ୍ରୀ ନାଇଡୁଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ସେ ଦେଶର ରାଷ୍ଟ୍ରପତି କୁଲିଅସ୍ ମାଡ଼ା ଓନି ବାୟୋ ଶ୍ରୀ ନାଇଡ଼ୁଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥକଡ଼ିତ ପ୍ରସଙ୍ଗରେ ସବିଶେଷ ଆଲୋଚନା କରିବାର କାର୍ଯ୍ୟସ୍ତଚୀ ରହିଛି

ସାମ୍ପ୍ରତିକ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଅର୍ଥନୀତିର ଉତ୍ତମ ଅଭିବୃଦ୍ଧି ହାସଲ କରିବାର ଦକ୍ଷତା ରହିଛି ଗତକାଳି ଓ୍ୱାଶିଂଟନ୍ଠାରେ ସେ ପିଟିଆଇକୁ କହିଛନ୍ତି ବର୍ତ୍ତମାନ ଭାରତରେ ଯେଉଁ ଅଭିବୃଦ୍ଧି ହାର ରହିଛି ତାହା ବିଶ୍ୱର ଅଧିକାଂଶ ଦେଶଠାରୁ ଅଧିକ

ସେ କହିଛନ୍ତି ନିବେଶକଙ୍କ କାରଣରୁ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି ସାମ୍ପ୍ରତିକ ବିଶ୍ୱ ଅର୍ଥନୀତିର ସ୍ଥିତିକୁ ଦେଖି ନିବେଶକମାନେ ଯେକୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ କରିବାକୁ କୁଷ୍ଠାବୋଧ କରୁଛନ୍ତି

ଏହି କାର୍ଯ୍ୟକ୍ରମରେ ଶ୍ରୀନଗର ଜିଲ୍ଲାରେ ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସଂଯୁକ୍ତ ହେବେ ଉପଗ୍ରହଭିତ୍ତିକ ନେଟ୍ୱାର୍କ ବ୍ୟବସ୍ଥାରେ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଟେଲି ମେଡିସିନ୍ ସେବା ପ୍ରବର୍ତ୍ତନ ହେବ ଏଥିପାଇଁ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ ଆରମ୍ଭ ହୋଇଛି ଶ୍ରୀନଗର ସ୍କାର୍ଟ ସିଟି ପ୍ରକଳ୍ପ ଅଧୀନରେ ଏହା କାର୍ଯ୍ୟ କରିବ ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ଶ୍ରୀନଗରସ୍ଥିତ ଶେର୍ ଇ କାଶ୍ୱୀର୍ ଚିକିହା ଗବେଷଣା ପ୍ରତିଷ୍ଠାନ ଏବଂ ମେଡିକାଲ୍ କଲେଜ୍ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରି ଏହାର ବିଶେଷଜ୍ଞଙ୍କ ଜରିଆରେ ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟେଲି ମେଡିସିନ୍ ସେବା ଯୋଗାଇ ଦେବ ଏଥିପାଇଁ ଏହି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉଛି ପ୍ରେସିଡେଣ୍ଟ ଗ୍ନଜରାଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାତା ହୀରବାଙ୍କୁ ଭେଟିଛନ୍ତି ଗୁଜରାଟ୍ ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଜି ତାଙ୍କ ପତ୍ନୀ ସବିତାଙ୍କ ସହ ଅହଜ୍ଞଦାବାଦର ରାଇସାନ୍ ଗାଁରେ ହୀରବାଙ୍କୁ ଭେଟିଥିଲେ ହୀରାବା ସେଠାରେ ତାଙ୍କର ସାନପୁଅ ପଙ୍କଜ ମୋଦିଙ୍କ ସହ ରହୁଛନ୍ତି

ଏଫ୍ଏମ୍ ବ୍ୟାଙ୍କ୍ସ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିବାର କାର୍ଯ୍ୟସ୍ଟଚୀ ରହିଛି ଏହି ବୈଠକରେ ଅର୍ଥନୀତିକୁ ଗତିଶୀଳ କରାଇବାପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଋଣ ଯୋଗାଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ

ତାଙ୍କ ଗସ୍ତ କାଳରେ ଆର୍ଥିକ ତଥା ଅନ୍ୟାନ୍ୟ ଦିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଭାରତର ମୁଖ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ

ବକ୍ସିଂ ଭାରତର ମଞ୍ଜୁରାଣୀ ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ରେ ରୁଷ୍ର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଏକାଟେରିନା ପଲ୍ଟ୍ସେଭାଙ୍କୁ ଆଜି ଫାଇନାଲ୍ରେ ଭେଟିବେ